ଏହି ମେଳାରେ ଦେଶର ବିଭିନ୍ନ ପ୍ରାନ୍ତରୂ ଆସିଥିବା କାରିଗର ବୁଶାକାର ଓ ହସ୍ତଶିଚ୍ଚୀମାନଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ମରିକ ହସ୍ତତନ୍ତ ଓ ହସ୍ତଶିଚ୍ଚ ସାମଗ୍ରୀର ସେ ପ୍ରଶଂସା କରିଛନ୍ତି

ବିମାନ ସେବା ଭୁବନେଶ୍ୱରରୁ ପୁନେକୁ ଗତକାଲିଠାରୁ ସିଧାସଳଖ ବିମାନ ସେବା ଆର ହୋଇଛି